ବିଜେଡ଼ି ଓ ବିଜେପି ବିଧାୟକ ଦଳ ବୈଠକ ଅନ୍ଷ୍ିତ

ବିଭିନ୍ନ ଚୁକ୍ତିଭିଭିକ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଏଥପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଚା କରାଯାଇଛି

ଏହାବ୍ୟତୀତ ସରକାର ବିକ ସ୍ୱରୂପ ଅନ୍ୟ ଶିକ୍ଷକମାନଙ୍କୁ ମୂଲ୍ୟାୟନ କାର୍ଯ୍ୟରେ ନିୟୋକିତ କରିବେ ଏବଂ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ

ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବାକୁ ଶିକ୍ଷକ ସମାଜ ଚାହେଁ

ଆସନ୍ତାବର୍ଷ ତାହା ଖର୍ଚ କରାଯିବ ଓଡ଼ିଶା ମିଲେଟ୍ ମିଶନ୍ ନାମରେ ଏହି ପ୍ୟାକେଜ୍କୁ ନାମିତ କରାଯାଇଛି

ଶହ ଶହ ସଂଖ୍ୟାରେ ଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି

ପରେ ପୁଲିସ୍ ଘଟଣାସ୍ଚଳରେ ପହଞ୍ ଛାତ୍ରୀମାନଙ୍ଙୁ ବୁଝାଶୁଝା କରିଥିଲେ ଗତ ଶନିବାର ଦିନ ମଧ୍ଧ ଛାତ୍ରୀମାନେ ଏହି ଦାବି ନେଇ ଟାୟାର ଜାଳି ରାସ୍ତାରୋକ କରିଥିଲେ

ଭାରତୀୟ ମାଓବାଦୀ କମ୍ୟୁନିଷ୍ ପାରିଟି ମେନପୁର ନ୍ଆପଡା ଡିଭିଜନାଲ କମିଟି ଉଲ୍କେଖ ରହିଛି